ସେହିଭଳି କେନ୍ଦ୍ ଆଦିବାସୀ କଲ୍ୟାଶମନ୍ତୀ ଜୁଏଲ ଓରାମ୍ ସୁନ୍ଦରଗଡଠାରେ ଏହି ଯୋଜନାର ଶ୍ରୁଭାରମ୍ୟ କରିଛନ୍ତି

ଏହାର ସମାଧାନରେ ପ୍ରତ୍ୟେକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି

ପ୍ରତ୍ୟେକଙ୍କର ବିକାଶ ହିଁ ସାମଗ୍ରିକ ଉନ୍ନତି ଅନ୍ତର୍ଭୁକ୍ତି ବିକାଶର ଧାରା ପ୍ରତ୍ୟେକ କେତ୍ରରେ ଧଧୟ ହେବା ଦରକାର

ନିଜର କର୍ଉବ୍ୟ ଓ ଦାୟିତ୍ୱ ସାମାଜିକ ପ୍ରତିବଦ୍ଧତା ଆଧାରରେ ପାଳନ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି

ମୋବାଇଲ ଗେମ୍ ମୋବାଇଲ ଗେମ୍ ମୋମୋ ଚ୍ୟାଲେଞ୍ ନେଇ ଲୋକଙ୍କ ସତର୍କ କରିବା ସକାଶେ ଆକି ଓଡିଶା ପୋଲିସର କ୍ରାଇମବ୍ରାଞ ଶାଖା ପକ୍ଷରୁ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି

ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି